ସଚିବାଳୟରୁ ଭିଡ଼ିଓ କନ୍ଫରେନ୍ବିଂ ମାଧ୍ଧମରେ ଭୁବନେଶ୍ୱରର ଏୟାର୍ପୋର୍ଚ ଆଦର୍ଶ ଥାନା ସମେତ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ ଲେଖାଏଁ ଆଦର୍ଶ ଥାନାକୁ ଉଦ୍ଘାଟନ କରିଛନ୍ତି

ରାଜ୍ୟକୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍କିରେ ରଖି ବିମାନ ବନ୍ଦରରେ ଏହି ମଡେଲ ଥାନା ପ୍ରତିଷା କରାଯାଇଛି

ସୁଚାରୁର୍ପେ ବିଶ୍ୱକପ୍ର ଆୟୋଜନ ପାଇଁ ସମସ୍ତଙ୍କ ମଧାରେ ଉହାହ ପ୍ରକାଶ ପାଇଛି ସବୁଠି ଏବେ ବିଶ୍ୱକପ୍ ହକିର ଚର୍ଚା

ଗତ ସକ୍ଷ୍ୟାରେ ମାଧୁରୀ ଦୀକ୍ଷିତ ସାଂସ୍କୃତିକ କାର୍ଯ୍ୟକ୍ରମର ଅଭ୍ୟାସ କରିଥିଲେ

ଏହାକୁ ଦୂଷିରେ ରଖି ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି ଆକି ଭୁବନେଶ୍ୱରରେ ଉଦ୍ଘାଟନୀ ଉହବ ଅନୁଷ୍ଷିତ ହେଉଥିବାରୁ ରାଜଧାନୀର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ ତେବେ ରାକ୍ୟର ଅନ୍ୟସବୁ ଶିକ୍ଷାନୁଷ୍ଠାନ ଓ ସମସ୍ତ ସରକାରୀ କାର୍ଯ୍ୟାଳୟ ମଧ୍ଧ ଅପରାହ୍ ସାଢ଼େ ଗୋଟାଏରୁ ବନ୍ଦ ରହିବ

ଟିକେଟଧାରୀ ମାନେ ଭିତରକାଠ ପାଖରୁ ଦାରୁବ୍ରହ୍କୁ ଦର୍ଶନ କରିବେ

ଗତକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏପରି ଗୁରୁତ୍ୱପ୍ରର୍ଶ୍ଚ ନିଷ୍ବତ୍ତି ଗ୍ରହଣ କରାଯାଇଛି

ଶ୍ରୀମନ୍ଦିର ହୁଖିରୁ ମିଳୁଥିବା ସୁନାକୁ ଗୋଲଡ୍ ମନିଟାଇଜେସନ ପାଇଁ ସ୍ଥିର କରାଯାଇଛି କେନ୍ଦ୍ର ସରକାରଙ୍କ ଅର୍ଥ ମନ୍ତଶାଳୟ ଦେଇଥିବା ପ୍ରସ୍ତାବକୁ ପରିଚାଳନା କମିଟି ଗ୍ରହଣ କରିଛି

ମଠ କର୍ତ୍ତୂପକ୍ଷ ତାହାକୁ ହସ୍ତାନ୍ତର କରିପାରିବେ ନାହି ଗଙ୍ଗପତି ମହାରାଜା ଶ୍ରୀଦିବ୍ୟସିଂହ ଦେବଙ୍କ ଅଧ୍ଧକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହୋଇଥିବା ଅନ୍ୟାନ୍ୟ ନିଷ୍ବଭି ଗୁଡିକ ମଧ୍ଧରେ ସମୁଦ୍ରକ୍କଳରେ ଥିବା ବାଉଳିମଠ ଜମି ଶ୍ରୀକଗନ୍ତାଥ ମନ୍ଦିର ପରିଚାଳନା କମିଟି ମାଲିକାନାରେ ଥିବାର୍ ତାହାର ବିକାଶ ପାଇଁ ସିରୋମଣି ପ୍ରବନ୍ଧକ କମିଟି ସହ ଚୁକ୍ତିପତ୍ର ସମ୍ମାଦନ କରାଯିବ

ଗୁରୁ ନାନକ ଷୋଡଶ ଶତାଦୀରେ ପୁରୀ ବୁଲିବାକୁ ଆସି ସେଠାରେ ଅବସ୍ଥାନ କରୁଥିଲେ